ସେଣ୍ଟର କୋଭିଡ୍ ମ୍ୟାନେଜମେଣ୍ଟ କୋଭିଡ୍ ନାଇଷ୍ଟିନ୍ର ଫଳପ୍ରଦ ମୁକାବିଲା ପାଇଁ ଯେଉଁ ଯେଉଁ ସ୍ଥାନଗୁଡ଼ିକରେ ସଫକ୍ରମଣ ଅଧିକ ରହିଛି ସେଗୁଡ଼ିକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ପାଖକୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ କହିଛନ୍ତି ପୂର୍ବରୁ ଜିଲ୍ଲାଗୁଡ଼ିକୁ ସଂକ୍ରମଣ ଭିଭିରେ ରେଡ୍ଜୋନ୍ ଅରେଞ୍ଜ ଜୋନ୍ ଓ ଗ୍ରୀନ୍ କୋନ୍ ଭାବେ ନାମିତ କରାଯାଇଥିଲା ଏଥିପାଇଁ ସଂକ୍ରମଣ ହାର ଦ୍ୱିଗୁଣିତ ହେବା ଓ ସଫକ୍ରମଣ ବୃଦ୍ଧି ପାଇବା ଭଳି ବିଷୟଗୁଡ଼ିକୁ ବିଚାରକୁ ନିଆଯାଇଥିଲା ଯେହେତୁ ଆରୋଗ୍ୟ ହାରରେ ବୃଦ୍ଧି ଘଟୁଛି ସେ ଦୃଷ୍ଟିରୁ ଦେଶର ଜିଲ୍ଲାଗୁଡ଼ିକୁ ଏହିସବୁ ବିଷୟକୁ ଭିତ୍ତି କରି ଏଭଳି ଭାବେ ନାମିତ କରାଯାଇଛି

କ୍ଷେତ୍ ଓ ରାଜ୍ୟ ସ୍ତରର୍ ମିଳୁଥିବା ତଥ୍ୟକ୍ ଭିତ୍ତି କରି ରାଜ୍ୟ ସରକାରମାନେ ସେମାନଙ୍କର ରେଡ୍ ଓ ଅରେଞ୍ଜ ଜୋନ୍ ଘୋଷଣା କରିପାରିବେ ତେବେ ରାଜ୍ୟ ସରକାରମାନେ ଜିଲ୍ଲାଗୁଡ଼ିକରେ ଜୋନାଲ୍ ବର୍ଗିକରଣରେ କୌଣସି କୋହଳ କରିନପାରନ୍ତି ରେଡ୍ ଓ ଅରେଞ୍ଜ ଜୋନ୍ଗୁଡ଼ିକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେହି ଜିଲ୍ଲାଗୁଡ଼ିକର କଷ୍ଟେନ୍ମେଣ୍ଟନ ଜୋନ୍ଗୁଡ଼ିକୁ ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯିବା ଉଚିତ୍ ଏହାକୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ସେମାନଙ୍କ ସଂସ୍ୱର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ଓ କେତେ ଅଞ୍ଚଳରେ ସଂକ୍ରମଣ ବ୍ୟାପିଛି ତାହାର ଆକାରକୁ ବିବେଚନା କରାଯାଇ ନିଷ୍କଭି ନିଆଯିବା ଉଚିତ୍ ତେବେ ରେଡ୍ ଜୋନ୍ ଓ ଅରେଞ୍ଜ ଜୋନ୍ ଭାବେ ନାମିତ କିଲ୍ଲାଗୁଡ଼ିକରେ କରାଯାଇଥିବା କ୍ଷୋନ୍ ବର୍ଗିକରଣରେ କୌଣସି କୋହଳତା କରାଯିବା ଉଚିତ୍ ନୁହେଁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଏହିସବୁ ପରିମେୟକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ଦ୍ୱାରା ସଠିକ୍ ଭାବେ କଣ୍ଟେନ୍ମେଣ୍ଟନ ଅଞ୍ଚଳଗୁଡ଼ିକୁ ନାମିତ କରାଯିବା ଆବଶ୍ୟକ କଣ୍ଟେନ୍ମେଣ୍ଟ ଆକସନ୍ପ୍ଲାନ୍ ଅନୁସାରେ ସେହିସବୁ ଅଞ୍ଚଳରେ ଆବଶ୍ୟକ କ୍ରିୟାନୁଷ୍ଠାନ ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ ସଚିବ ରାଜ୍ୟ ସରକାରମାନଙ୍କୁ କହିଛନ୍ତି

ଜାତୀୟ ସ୍ତରରେ ସଂକ୍ରମଣ ସଂଖ୍ୟା ଦ୍ୱିଗୁଣିତ ହେବା ହାରଠାରୁ ଯେଉଁ ରାଜ୍ୟଗୁଡ଼ିକର ସ୍ଥିତି ଭଲ ରହିଛି ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ ଉତ୍ତରପ୍ରଦେଶ ଜାନ୍ମୁ କାଶ୍ମୀର ଓଡ଼ିଶା ରାଜସ୍ଥାନ ତାମିଲନାଡୁ ଓ ପଞ୍ଜାବ ରହିଛି

ଏହି ଖାଦ୍ୟ ଗରିବ ଲୋକ ଛୋଟ ପିଲା ସ୍ଥାନାନ୍ତରିତ ଶ୍ରମିକ ଅଟକି ରହିଥିବା ଲୋକ ଓ ଖାଇବାକୁ ପାଉନଥିବା ଅନ୍ୟ ଲୋକମାନଙ୍କୁ ଦିଆଯାଇଛି

ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି

ରେଳବାଇ କାଗଜ ନିର୍ମିତ ଥାଳିରେ ସାମୃହିକ ଭାବେ ଲୋକମାନଙ୍କୁ ମଧ୍ୟାହୁ ଭୋଜନ ପରସ୍କୁଛି ଓ ପ୍ୟାକେଟ୍ ଜରିଆରେ ରାତ୍ରି ଭୋଜନ ଯୋଗାଉଛି ଏଥିପାଇଁ ରେଳବାଇ ଆଇଆର୍ସିଟିସିର ରନ୍ଧନଶାଳା ରେଳବାଇ ସୁରକ୍ଷା ବାହିନୀ ଓ ଆହୁରି ବହୁ ଏନ୍ଜିଓର ସହାୟତା ନେଇଛି ରେଳବାଇ ସୁରକ୍ଷା ବାହିନୀ ମଧ୍ୟ ଲୋକମାନଙ୍କୁ ଖାଦ୍ୟ ବର୍ଷନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରୁଛି ଖାଦ୍ୟ ପ୍ରସ୍ତୁତି ଓ ବର୍ଷନ ସମୟରେ ନିୟମ ଅନୁସାରେ ଶାରୀରିକ ଦୂରତା ରକ୍ଷା କରାଯାଉଛି ପିଏମ୍ ମୋଦୀ ରସିଆନ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁ ସ୍ତିନ୍ଙ୍କ ଆଶୁଆରୋଗ୍ୟ କାମନା କରି ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ମିଶୁ ସ୍ତିନ୍ କୋଭିଡ୍ ନାଇଷ୍ଟିନ୍ରେ ସଫକ୍ରମିତ ହୋଇଥିବାର ଖବର ମିଳିଛି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଭାରତ ଏହାର ଘନିଷ୍ଠ ବନ୍ଧୁ ରାଷ୍ଟ୍ର ରୁଷ ପାଖରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି ଓ କୋଭିଡ୍ ନାଇଷ୍ଟିନ୍ର ମୂଳୋତ୍ପାଟନ ପାଇଁ ରୁଷ ସହ ଭାରତ ମିଳିତ ଉଦ୍ୟମ କାରି ରଖିବ ଗତ ଗୁରୁବାର ଦିନ ରୁଷ ପ୍ରଧାନମନ୍ତ୍ରୀ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ହୋଇଥିବାର ପରୀକ୍ଷାରୁ ଜଣାପଡ଼ିଥିଲା ଏହା ପରେ ସେ ପୃଥକ ହୋଇ ରହିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ଜଣାଇଛନ୍ତି

ବିଭିନ୍ନ ପରୀକ୍ଷା ପାଇଁ ଏହି ସମୟସୀମାର ସମ୍ପ୍ରସାରଣ କରାଯାଇଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଏନ୍ଟିଏ ଦ୍ୱାରା ଏଭଳି ନିଷ୍ପତ୍ତି ନିଆଯାଇଛି

ଇଣ୍ଡିଆ ୟୁଏଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ସଂଯୁକ୍ତ ଆରବ ଏମିରେଟ୍ର ସଂସ୍କୃତି ମନ୍ତ୍ରୀ ନୌରା ବିଣ୍ଟ୍ ମହଞ୍ଜଦ ଅଲ୍ କାବିଙ୍କ ସହ କଥାବାର୍ତ୍ତା କରି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସଂପର୍କକୁ ମଜବୁତ କରିବା ଉପରେ ଆଲୋଚନା କରିଛନ୍ତି ଏମିରେଟସ୍ ନ୍ୟୁଜ୍ ଏଜେନ୍ସୀ ଏକ ପ୍ରେସ୍ ବିବୃଭିରେ କହିଛି ଦୁଇ ନେତାଙ୍କ ମଧ୍ୟରେ ଫୋନ୍ରେ ହୋଇଥିବା ଏହି କଥାବାର୍ତ୍ତା ସମୟରେ ୟୁଏଇ ସଂସ୍କୃତି ମନ୍ତ୍ରୀ ତାଙ୍କ ଦେଶ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଶ୍ରୀ ପଟେଲଙ୍କୁ ଜଣାଇଛନ୍ତି କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ସଂଯୁକ୍ତ ଆରବ ଏମିରେଟ୍ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ବିଷୟରେ ମଧ୍ୟ ସେ ଜଣାଇଛନ୍ତି ଏକ ବିବୃଭିରେ ଶ୍ରୀ ପଟେଲ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଜନିତ ପରିସ୍ଥିତିର ମୁକାବିଲା ବିଶେଷ କରି ସଂସ୍କୃତି କ୍ଷେତ୍ର ଉପରେ ପଡ଼ୁଥିବା ଏହାର ପ୍ରଭାବକୁ ପ୍ରତିହତ କରିବାକୁ ଉଭୟ ଦେଶ ନେଇଥିବା ପଦକ୍ଷେପ ବିଷୟରେ ଏମାନେ ପରସ୍କରକୁ ଜଣାଇଛନ୍ତି

ଏହା ଦ୍ୱାରା କମ୍ ଖର୍ଚ୍ଚରେ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ପାଇଁ କିଟ୍ ଉତ୍ପାଦନ କରାଯାଇ ପାରୁଛି ବିଶ୍ୱବିଦ୍ୟାଳୟର ଏକ ଟିମ୍ କାନାଡ଼ାର ଶ୍ଚନକୋର୍ କମ୍ପାନୀ ସହ ଏଥିପାଇଁ ମିଳିତ ଉଦ୍ୟୋଗରେ କାର୍ଯ୍ୟ ଆରମ୍ଭ କରିଛି ଶୈବାଳକୁ ବ୍ୟବହାର କରାଯାଇ କୋଭିଡ୍ ନାଇଷ୍ଟିନ୍ ଆଣ୍ଟିବର୍ଡି ଚିହ୍ନଟ କରାଯାଇ ପାରୁଛି ପୂର୍ବରୁ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରୁ ସେହି ଆଣ୍ଟିବର୍ଡି ନିଆଯାଇ ଅନ୍ୟ ସଂକ୍ରମିତ ଲୋକମାନଙ୍କର ଚିକିତ୍ସା କରାଯାଇ ପାରୁଛି ବିଶ୍ୱବିଦ୍ୟାଳୟ କହିଛି ଶୈବାଳ ବଢ଼ାଇବା ଅତ୍ୟନ୍ତ ଶସ୍ତା ଓ ସହଜ ହେବ ଏବଂ ଏଥିରୁ ଭୂତାଣୁ ପ୍ରୋଟିନ୍ ଉତ୍ପାଦନ କରାଯାଇ ପାରିବ

ଡିଜିଟାଲ୍ ବୈଷୟିକଜ୍ଞାନର ବ୍ୟବହାର କରି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରାଯିବା ପ୍ରତି ଶ୍ରୀ ପ୍ରସାଦ ଗୁରୁତ୍ୱାରୋପ କରିଥିଲେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଭାରତ ସରକାର ନେଇଥିବା ପଦକ୍ଷେପଗୁଡ଼ିକର ସେ ଉଲ୍ଲେଖ କରିଥିଲେ ଓ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ପାଇଁ ଏକ ଯୋଜନାର ରୂପରେଖ ଉପସ୍ଥାପନ କରିଥିଲେ